ତେବେ ନିଣ୍ବିତ ସଂରକ୍ଷିତ ଟିକଟ ଥିବା ଯାତ୍ରୀମାନେ ଷେସନ ଭିତରକୁ ପ୍ରବେଶ କରିପାରିବେ

ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି

ଟ୍ରେନ୍ କଡ଼ରେ ମଧ୍ଧ ଜିନିଷ ବିକ୍ରି କରିବାକୁ ନିଷେଧ କରାଯାଇଛି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏଭଳି ଆକଳନ ପୂର୍ବରୁ ହୋଇଛି ଏବଂ ସେ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଶ କରାଯାଇଛି